ଉଭୟ ଦେଶ ମଧ୍ୟରେ ରହିଥିବା ଆବଶ୍ୟକତା ଏବଂ ସଦ୍ଦିଚ୍ଛା ଏହି ସଂପର୍କକୁ ଶିଖରକୁ ନେଇଛି ବୋଲି ଉଭୟ ନେତା କହିଛନ୍ତି ଗତ ସନ୍ଧ୍ୟାରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ସମେତ ସାମୁଦ୍ରିକ ତଥା ମହାକାଶ କ୍ଷେତ୍ରରେ ଏବଂ ସୂଚନା ଆଦାନ ପ୍ରଦାନ ଦିଗରେ ଉଭୟ ଦେଶ ପରସ୍କରକୁ ସହଯୋଗ କରିବେ ବୋଲି କହିଛନ୍ତି ଭାରତ ଆମେରିକାଠାରୁ ବିମାନ କିଣିବା ଚୁକ୍ତିକୁ ରାଷ୍ଟ୍ରପତି ଟ୍ରମ୍ପ ସ୍ୱାଗତ କରିଛନ୍ତି ଭାରତ ନୂଆ ପ୍ରତିରକ୍ଷା ସାମର୍ଥ୍ୟ ହାସଲ ଦିଗରେ ଆମେରିକାଠାରୁ ସମସ୍ତ ଜ୍ଞାନକୌଶଳ ହାସଲ କରିବ ବୋଲି ଟ୍ରମ୍ପ କହିଛନ୍ତି ଉଭୟ ନେତା ଭାରତ ଆମେରିକା ସଂପର୍କରେ ବ୍ୟବସାୟ ଏବଂ ପୁଞ୍ଜି ବିନିଯୋଗର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ସମର୍ଥନ ଜଣାଇଛନ୍ତି ଏବଂ କହିଛନ୍ତି ଉଭୟ ଦେଶ ସେମାନଙ୍କ ଅର୍ଥନୀତିର ସୁବିନିଯୋଗରୁ ଦୀର୍ଘକାଳୀନ ଲାଭ ପାଇପାରିବେ ଟ୍ରମ୍ପ ଲିଭ୍ସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବିସ୍କରଣୀୟ ବୋଲି ଅଭିହିତ କରିଛନ୍ତି ଗତସନ୍ଧ୍ୟାରେ ଦୁଇଦିନର ଭାରତଗସ୍ତ ଶେଷକରି ଟ୍ରମ୍ପ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ଶ୍ରୀ ମୋଦି ଏ ନେଇ କେତେକ ଟ୍ୱିଟ୍ରେ କହିଛନ୍ତି ଦ୍ୱିପାକ୍ଷିକ ସଂପର୍କ ଦୂଢ଼ କରିବା କ୍ଷେତ୍ରରେ ଉଭୟ ନେତା ସଂକଳ୍ପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଆମେରିକା ବନ୍ଧୁତ୍ୱ ବିଶ୍ୱ ସମେତ ଉଭୟ ଦେଶର ଜନସାଧାରଣଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ସେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଭାରତୀୟ ସଂସ୍କୃତି ଓ ଆତିଥେୟତାର ଭୂରିଭୂରି ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତୀୟମାନେ ଉଭୟଙ୍କୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ସ୍ୱାଗତ କରିଛନ୍ତି ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାତ୍ରିଭୋଜନର ଆୟୋଜନ କରିଥିଲେ ଏଥିରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ଆସାମ ହରିଆଣା କର୍ଣ୍ଣାଟକ ଓ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ

ଯଦି ଚୀନ କର୍ତ୍ତୃପକ୍ଷ ଅନୁମତି ଦିଅନ୍ତି ତେବେ ସେହି ବିମାନରେ ସେଠାରେ ଥିବା ଭାରତୀୟଙ୍କୁ ଅଣାଯିବ ବୋଲି କଣାପଡ଼ିଛି ବିଦେଶ ମନ୍ତ୍ରଣାଳୟ କହିଛି ଆସନ୍ତାକାଲି ସେଠାରୁ ଲୋକମାନଙ୍କୁ ଧରି ବିମାନଟି ପ୍ରତ୍ୟାବର୍ତ୍ତନ କରିବ

ଏହି ମେଡ଼ିକାଲ ଉପକରଣ ମଧ୍ୟରେ କରୋନା ଭ୍ତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଆବଶ୍ୟକ ଗ୍ଲୋବ୍ସ ସର୍ଜିକାଲ୍ ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି

ଗତକାଲି ଢାକାଠାରେ ବିମଷ୍ଟେକର ଶକ୍ତି ସମ୍ମିଳନୀକୁ ଉଦ୍ଘାଟନ କରି ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପରାମର୍ଶଦାତା ଡକ୍ର ତଫିକ ଇ ସଲାହି ଚୌଧୁରୀ ଏହି ଘୋଷଣା କରିଛନ୍ତି ସେ କହିଛନ୍ତି ଏହି ଗ୍ରୀଡ ସଂଯୋଗ ଦ୍ୱାରା ସଦସ୍ୟ ରାଷ୍ଟ୍ରଗୁଡ଼ିକର ଚାହିଦା ଓ ଯୋଗାଣରେ ଉନ୍ନତି ଘଟିବ ଏହାଦ୍ୱାରା ଉପଭୋକ୍ତାମାନେ ବିଦ୍ୟୁତ୍ ଦର ହ୍ରାସ ଲାଭ ପାଇବା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ସୁବିଧା ପାଇବେ ଜେକେ ଫାର୍ମର ଇନ୍କମ୍ ଜାନ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶଚନ୍ଦ୍ର ମୂର୍ମୁ କୃଷକମାନଙ୍କ ଆୟ ଦ୍ୱିଗୁଶିତ କରିବା ଉଦ୍ଦେଶ୍ୟରେ ସମନ୍ୱିତ କୃଷି ସହ ନୂତନ କୃଷି ଞ୍ଜାନକୌଶଳ ଆପଶେଇବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଗତକାଲି ଜାମ୍ଗୁ ଡିଭିଜନର ଉଧମପୁର କ୍କିଲ୍ଲାରେ ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟ ସମୀକ୍ଷା କରିବା ସମୟରେ ସେ ଏହା କହିଛନ୍ତି ସେ କହିଛନ୍ତି ଦୂରଦୂରାନ୍ତରେ ରହୁଥିବା ଲୋକମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇଦେବା ଲାଗି ସରକାର ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ଏମ୍ପି କାର୍ଡ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବେ ଏକୀକୃତ ପଞ୍ଜିକରଣ କାର୍ଡ ପ୍ରଚଳନ କରିବା ସହ ଉତ୍ତରପ୍ରଦେଶ ପରେ ଦ୍ୱିତୀୟ ରାଜ୍ୟ ଭାବେ ଏକୀକୃତ ଡ୍ରାଇଭିଂ ଲାଇସେନ୍ନ ପ୍ରଚଳନ କରିଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ ଗତକାଲି ଭୋପାଳରେ ଅନୁଷ୍ଠିତ ଏକ ଉସବରେ ଏହି ଦୁଇଟି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି

ଏହି ଆକ୍ରମଣରେ ବହୁ ସଂଖ୍ୟାରେ କୈସ ଇ ମହମ୍ମଦ ସନ୍ତାସବାଦୀ ପ୍ରଶିକ୍ଷକ ବରିଷ୍ଣ କମାଣ୍ଡର ଏବଂ ଜିହାଦୀମାନେ ନିପାତ ହୋଇଥିଲେ ସେହିଦିନ ରାଜସ୍ଥାନର ଚୁରୁଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସୁରକ୍ଷିତ ଅଛି ବୋଲି ପ୍ରତିଶ୍ରତି ଦେଇଥିଲେ ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ସୁରକ୍ଷାବଳ ମୁତୟନ କରାଯାଇଛି ନାଗରିକତା ସଂଶୋଧନ ଆଇନ୍କୁ ନେଇ ଜାତୀୟ ରାଜଧାନୀ ଉତ୍ତରପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା ପାଇଁ ଅନ୍ଦ୍ରଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦକର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ ଶ୍ରୀ ଶାହା ଦଳମତରୁ ଉର୍ଦ୍ଧ୍ୱରେ ରହି ସମସ୍ତ ରାଜନୈତିକ ଦଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିବା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି ଏଥସହ ଗୁଜବ ପ୍ରଚାର ନ କରିବା ପାଇଁ ନିବେଦନ କରିବା ସହିତ ଲୋକଙ୍କ ମନରୁ ଭୟର ବାତାବରଣ ଦୂର କରିବା ଓ ଗୁଜବ ରୋକିବା ପାଇଁ ରାଜନୈତିକ ଦଳର ସେ ସହଯୋଗ କାମନା କରିଛନ୍ତି ସେହିପରି ସାଧାରଣ ଲୋକ ଏବଂ ଗଣମାଧ୍ୟମକୁ ଗୁଜବ ପ୍ରଚାର ରୋକିବା ଦିଗରେ ଗମ୍ଭୀରତାର ସହ କାର୍ଯ୍ୟ କରିବା ପାଇଁ ସେ ନିବେଦନ କରିଛନ୍ତି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଏହି ବୈଠକ ବେଶ୍ ସକରାତ୍ମକ ଥିଲା ଏବଂ ଦିଲ୍ଲୀରେ ଶାନ୍ତି ଫେରାଇ ଆଶିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଦଳ ନିଷ୍ପଭି ନେଇଛନ୍ତି ଦିଲ୍ଲୀ ପୋଲିସ୍ ଭାଓଲେନ୍ସ ଦିଲ୍ଲୀ ପୁଲିସ୍ କହିଛି ହିଂସା ପ୍ରଭାବିତ ଉତ୍ତର ପୂର୍ବ ଦିଲ୍ଲୀର ସ୍ଥିତି ନିୟନ୍ତ୍ରଣାଧୀନ ଅଛି

ଦିଲ୍ଲୀ ପୁଲିସ୍ ଲୋକସଂପର୍କ ଅଧିକାରୀ ଏସ୍ଏସ୍ ରନ୍ଧ୍ୟା ଗଣମାଧ୍ୟମକୁ ସୂଚନା ଦେଇ କହିଚ୍ଚନ୍ତି ଉତ୍ତର ପୂର୍ବ ଜିଲ୍ଲାରେ ପର୍ଯ୍ୟାପ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି ଏବଂ ସିଆର୍ପିଏଫ୍ ର୍ୟାପିଡ ଆକ୍ସନ ଫୋର୍ସ ଦିଲ୍ଲୀ ପୁଲିସ୍କୁ ସଜାଗ ରଖାଯାଇଛି

ଏସ୍ସି ଦିଲ୍ଲୀ ଭାଓଲେନ୍ସ ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ଦେଖାଦେଇଥିବା ହିଂସା ପରିପ୍ରେକ୍ଷୀରେ ଆଗତ ଆବେଦନର ଆଜି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ ପୂର୍ବତନ ମୁଖ୍ୟ ସୂଚନା କମିଶନର ୱାଜାହଟ୍ ହବିବୁଲ୍ଲା ଏବଂ ଅନ୍ୟମାନଙ୍କ ଦ୍ୱାରା ଆଗତ ଆବେଦନରେ ପୁଲିସକୁ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ବିଚାରପତି ଏସ୍କେ କାଉଲ୍ ଏବଂ କେଏମ୍ ଯୋଶେଫ୍ ଏହି ଆବେଦନର ଶୁଣାଣି କରିବେ ସ୍ବଚନାଯୋଗ୍ୟ ସାହିନବାଗ ଅଞ୍ଚଳରୁ ବିକ୍ଷୋଭକାରୀମାନଙ୍କୁ ହଟାଇବା ନେଇ ଆଗତ ଆବେଦନର ଶୁଣାଣି ଏହି ଦୁଇ ବିଚାରପତି କରୁଛନ୍ତି

ଜାତୀୟ ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରେ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ

ହୁ ଭାଇରସ୍ ୱାର୍ଲଡ କରୋନା କ୍ଷତିଗ୍ରସ୍ତ ଚୀନର କେତେକ ଅଞ୍ଚଳ ପରିଦର୍ଶନ କରିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନର ଏକ ମିଳିତ ବିଶେଷଜ୍ଞ ଦଳ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ବିଶ୍ୱ ପ୍ରସ୍ତୁତ ନାହିଁ ବିଶେଷଜ୍ଞ ଦଳର ମୁଖ୍ୟ ବ୍ରୁସ୍ ଅଲୱାର୍ଡ ସାମ୍ଘାଦିକମାନଙ୍କୁ କହିଛନ୍ତି ଅନ୍ୟ ଦେଶମାନେ ଚୀନଠାରୁ ଶିକ୍ଷାଲାଭ କରିବା ଆବଶ୍ୟକ ଯେ କିଭଳି ଏହି ପରିସ୍ଥିତିର ମୁକାବିଲା କରାଯାଇ ପାରିବ